ରାଜ୍ୟସଭା ଡିସ୍କସନ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ହୋଇଛି ବିରୋଧୀ ଦଳ ସଦସ୍ୟମାନେ କୁଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିନେଇ ସେଗୁଡ଼ିକ ସ୍ଥାନରେ ସଂଶୋଧୀନ ଆଇନ୍ ପ୍ରସ୍ତୁତ କରି ସିଲେକୁ କମିଟି ନିକଟକୁ ପଠାଇବା ପାଇଁ ସେମାନଙ୍କର ଦାବିକୁ ଦୋହରାଇଥିଲେ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଖାଦ୍ୟଶସ୍ୟ ବିକ୍ରୟ କରିବା ବ୍ୟବସ୍ଥା ବଳବତ୍ତର ରଖିଛନ୍ତି

ସେ କହିଛନ୍ତି ଦେଶର କୃଷକମାନଙ୍କୁ ଅଧିକ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି ମନ୍ତ୍ରୀ କହିଛନ୍ତି ବିଶ୍ୱରେ ଭାରତର ଭାବମୂର୍ତ୍ତିରେ ଯଥେଷ୍ଟ ଉନ୍ନତି ଘଟିଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସାଂସଦ ଏଚ୍ଡି ଦେବଗୌଡ଼ା କୃଷକମାନଙ୍କ ଦୁର୍ଦ୍ଦଶା ବିଷୟ ଉଡ୍ଚାପନ କରି କିଛି ଅସାମାଜିକ ଶକ୍ତି ଧର୍ମଘଟକାରୀ କୃଷକମାନଙ୍କୁ ବଦନାମ କରିଥିବାର ଦୋଷାରୋପ କରିଛନ୍ତି ଏହି ଘଟଣାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରାଯିବାକୁ ସେ ଦାବି କରିଛନ୍ତି ପୂର୍ବରୁ ବିଜେପି ସାଂସଦ କ୍ୟୋତିରାଦିତ୍ୟ ସିନ୍ଧିଆ କୋବିଡ ନାଇଷ୍ଟିନ୍ର ମୁକାବିଲାରେ ସରକାରଙ୍କ ଉଦ୍ୟମର ଭୟସୀ ପ୍ରଶଂସା କରିଥିଲେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଦେଶ କୋବିଡ ଭଳି ଏକ ବିଶ୍ୱପ୍ୟାପୀ ସଫ୍ରକ୍ରମଣରୁ ମୁକୁଳିବାରେ ଲାଗିଛି ଏନ୍ଡିଏ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାରଗୁଡ଼ିକର ଉଲ୍ଲେଖ କରି ଶ୍ରୀ ସିନ୍ଧିଆ କହିଥିଲେ ତିନୋଟିଯାକ ନୂଆ କୃଷି ଆଇନ କୃଷିକ୍ଷେତ୍ରରେ ବିପ୍ଲବାତ୍ମକ ପରିବର୍ତ୍ତନ ଆଣିବ ଓ ଦେଶର କୃଷକମାନେ ଲାଭାନ୍ୱିତ ହେବେ କୃଷି ଆଇନଗୁଡ଼ିକ ଉପରେ ବିରୋଧୀଦଳମାନେ ଦୋହରା ଆଭିମୁଖ୍ୟ ପୋଷଣ କରୁଥିବାର ସେ ଦୋଷାରୋପ କରିଛନ୍ତି

ସେ କହିଛନ୍ତି ରାଜ୍ୟ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର କୌଣସି ପ୍ରତିବନ୍ଧକ ବିନା ହେବାକୁ ମଧ୍ୟ କଂଗ୍ରେସ ଏହାର ଇସ୍ତାହାରରେ ଉଲ୍ଲେଖ କରିଥିଲା

ସାଂସଦ ସ୍ୱପନ ଦାସଗୁପ୍ତା ଦେଶର ବିଭିନ୍ନ ଭାଗର କୃଷକମାନଙ୍କ ମଧ୍ୟରେ ଥିବା ତାରତମ୍ୟକୁ ନୂଆ କୃଷି ଆଇନ୍ଗୁଡ଼ିକ ଦୂର କରିବ ବୋଲି କହିଚ୍ଛନ୍ତି ବିତର୍କରେ ଅଂଶଗ୍ରହଣ କରି ଆର୍ଜେଡି ସାଂସଦ ମନୋଚ୍ଚ ଝା କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଏ ବିଷୟରେ ସରକାର କୃଷକମାନଙ୍କ ସହ ଅଧିକ ଆଲୋଚନା କରି ସମସ୍ତଙ୍କୁ ଗ୍ରହଣଯୋଗ୍ୟ ହେବାଭଳି ଏକ ସମାଧାନ ବାହାର କରିବାକୁ ଶ୍ରୀ ଝା କହିଥିଲେ

ସରକାର କୌଣସି ପକ୍ଷ ସହ ବିଚାରବିମର୍ଶ ବିନା କୃଷି ଆଇନଗୁଡ଼ିକୁ ଆଶିଥିବାର ସେ ଦୋଷାରୋପ କରିଥିଲେ ଟିଏମ୍ସି ସାଂସଦ ଡେରେକ୍ ଓବ୍ରିଏନ୍ ତିନୋଟିଯାକ କୃଷିଆଇନର ଉଚ୍ଛେଦ ପାଇଁ ଦାବି କରିଥିଲେ

କୃଷି ଆଇନ ଉପରେ ବ୍ୟାପକ ଆଲୋଚନା ଓ ବିଚାର ବିମର୍ଶ ପାଇଁ ସେଗୁଡ଼ିକୁ ସିଲେକ୍ଟ କମିଟି ନିକଟକୁ ପଠାଯିବା ଉଚିତ ଥିଲା ବୋଲି ମଧ୍ୟ ସେ କହିଥିଲେ ଶ୍ରୀ ଓ'ବ୍ରିଏନ୍ ଏବଂ ଅନ୍ୟ ବିରୋଧୀଦଳ ସାଂସଦମାନେ କୃଷକମାନଙ୍କ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ସ୍ୱରୂପ ଏକ ମିନିଟ୍ର ନିରବ ପ୍ରାର୍ଥନା କରିଥିଲେ ରାଜ୍ୟସଭାକୁ ଆସନ୍ତାକାଲି ପାଇଁ ମୁଲତବୀ ରଖାଯାଇଛି

ଏହି ବିଲ୍ ଜାନ୍ଧୁ ଓ କାଶ୍ମୀର ପୁର୍ନଗଠନ ସଂଶୋଧନ ଅଧ୍ୟାଦେଶ ସ୍ଥାନରେ ଅଣାଯାଇଛି

ଆକ୍ରି ସନ୍ଧ୍ୟାରେ ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ଥୀ ଦଳ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ୍ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସେମାନଙ୍କୁ ନିବେଦନ କରିଥିଲେ ପାଟିତୁଣ୍ଡ ଭିତରେ ବାଚସ୍କତି ସଭାକାର୍ଯ୍ୟକୁ ଚଳାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ଓ ସଭାକୁ ମୁଲତବୀ ରଖିଥିଲେ

ପିଏମ୍ ଚୌରୀ ଚୌରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ସାମୃହିକ ପୁଞ୍ଜଭୂତ ଅସନ୍ତୋଷର ପ୍ରତିଫଳନ ଥିଲା ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ ଉଚିତ୍ ସ୍ଥାନ ପାଇପାରି ନଥାନ୍ତି କିନ୍ତୁ ସେମାନଙ୍କର ବଳିଦାନ ସର୍ବଦା ଅମର ହୋଇ ରହିଛି

ପ୍ରଧାନମନ୍ତ୍ରୀ ଏହି ଅବସରରେ ଚୌରୀ ଚୌରା ଶତବାର୍ଷିକୀ ଉପରେ ଏକ ଡାକଟିକଟ ଉନ୍ଦୋଚନ କରିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ଘଟିଥିବା ଚୌରୀ ଚୌରା ଘଟଣାର ଆଜି ଶହେବର୍ଷ ପୂରଣ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍ଘାଟନ ସହ ବର୍ଷେ ବ୍ୟାପି ଶତବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଚୌରୀ ଚୋରା ଘଟଣାର ଶତବାର୍ଷିକୀ ଉହବ ପାଳନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶର ଇତିହାସରେ ଏକ ପ୍ରଶଂସନୀୟ କାର୍ଯ୍ୟ ହୋଇ ରହିବ ସେ କହିଛନ୍ତି ବର୍ଷେ ବ୍ୟାପି କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳା ସଫ୍କୃତି ଓ ଆତ୍ମନିର୍ଭରଶୀଳତାକୁ ଯୋଡ଼ିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳୀ ଶ୍ରୀ ମୋଦୀ କହିଛନ୍ତି ଦାଶତ୍ୱର ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ଭାରତୀୟମାନଙ୍କ ଏକତା ଆମକୁ ବିଶ୍ୱରେ ଏକ ମହାଶକ୍ତିରେ ପରିଣତ କରିବ ସେ କହିଛନ୍ତି ଏହି ଏକତା ଆତ୍ମନିର୍ଭର ଭାରତର ମୌଳିକ ଭିଭିଭୂମି ଶ୍ରୀ ମୋଦୀ କହିଛନ୍ତି ଭାରତ ବିଶ୍ୱର ଅନେକ ଦେଶକୁ କୋବିଡ୍ ପ୍ରତିଷେଧକ ପଠାଉଛି ଦେଶରେ ସର୍ବବୃହତ କୋବିଡ୍ ପ୍ରତିଷେଧକ କାର୍ଯ୍ୟକ୍ରମ ଜାରି ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଘଟିଥିବା କ୍ଷତିର ଭରଣା ପାଇଁ ଟିକସ ହାର ବୃଦ୍ଧି କରିବାକୁ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ କିନ୍ତୁ ସରକାର ବଜେଟ୍ରେ ଗୋଟିଏ ହେଲେ ବି ନୂଆ ଟିକସ ଲାଗୁ କରିନାହାନ୍ତି ଅନ୍ୟ ପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଅଧିକ ଖର୍ଚ୍ଚ କରିବାକୁ ନିଷ୍ପଭି ନେଇଛନ୍ତି ସେ କହିଛନ୍ତି କୋବିଡ୍ ସଂକ୍ରମଣ ମଧ୍ୟରେ ଦେଶର କୃଷି କ୍ଷେତ୍ର ଅଭୁତପୂର୍ବ ଅଗ୍ରଗତି ହାସଲ କରିଛି ଓ ଦେଶର କୃଷକମାନେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛନ୍ତି କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ହେଲେ ଆମକୁ ଦେଶର କୃଷକମାନଙ୍କୁ କ୍ଷମତାପନ୍ନ କରିବାକୁ ହେବ ଶ୍ରୀ ମୋଦୀ କହିଚ୍ଚନ୍ତି କୃଷକମାନଙ୍କ କଲ୍ୟାଣ ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି

ଏହା କୃଷି କ୍ଷେତ୍ରରେ ଉନ୍ନତି ଆଣିବ ପିଏମ୍ ଭୀମ୍ସେନ୍ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁସ୍ତାନୀ ସଂଗୀତର ଉଜ୍ଜଳ ତାରକା ସ୍ୱର୍ଗତ ପଣ୍ଡିତ ଭୀମ୍ସେନ୍ ଯୋଶୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସଂସ୍କୃତି ଓ ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇରହିବେ ଇସି ବାଇ ପୋଲ ନିର୍ବାଚନ କମିଶନ୍ ତିନୋଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରିବାକୁ ଘୋଷଣା କରିଛି ସେହି ତିନୋଟି ଆସନ ମଧ୍ୟରୁ ଗୁଜରାତର ଦୁଇଟି ଓ ଆସାମର ଗୋଟିଏ ଆସନ ରହିଛି

କ୍ରିକେଟ୍ ଭାରତ ଓ ଙ୍ଗଳଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଆରମ୍ଭ ହେବ କ୍ରିକେଟ୍ ପ୍ରେମୀମାନଙ୍କ ବିନା ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମ୍ରେ ଏକ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି ଭାରତ ଏହା ପୂର୍ବରୁ ବାଙ୍ଗଲାଦେଶ ବିପକ୍ଷରେ କୋଲକାତାର ଇଡେନ୍ ଗାର୍ଡେନ୍ନରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା